ଅପରାହ୍ ଅଧିବେଶନରେ ଗୃହକାର୍ଯ୍ୟ ସ୍ୱାଭାବିକ ଆସନ୍ତାକାଲି ବିଧାୟକ ଓ କର୍ମଚାରୀମାନଙ୍କ ହେବ ଥର୍ମାଲ୍ ସ୍କ୍ରିନିଂ

ଅବ୍ୟବସ୍କା ପ୍ରସଙ୍ଗ ଉଠିଥିଲା

ବାହାରେ ଥିବା ସାମ୍ଘାଦିକାମନେ ଗୂହ ବିବରଣୀ ପ୍ରକାଶ କରିବାର୍ କ୍ଷାନ୍ତ ରହିବାପାଇଁ ବାଚସ୍ବତି କହିଥିଲେ ସେହିଭଳି ଆସନ୍ତାକାଲି ବିଧାନସଭା ସଦସ୍ୟ କର୍ମଚାରୀ ଓ ଅନ୍ୟମାନଙ୍କର ଆଉ ପୂର୍ବ ନିର୍ବ୍ବାରିତ ନିଷ୍ବଭି ଅନୁଯାୟୀ କୋଭିଡି ପରୀକ୍ଷା ହେବ ନାହିଁ ସେମାନଙ୍କର କେବଳ ଥର୍ମାଲ ସ୍କ୍ରିନିଂ ହେବ

ଭୁବନେଶ୍ୱରଠାରେ ଏକ ସାନ୍ୟାଦିକ ସନ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଦେଶରେ ଆକି ପର୍ଯ୍ୟନ୍ତ କୂଷକମାନଙ୍କ ପାଇଁ କୌଣସି ଆଖ୍ଦୂଶିଆ ପଦକ୍ଷେପ ଗ୍ରହଶ କରାଯାଇ ନ ଥିଲା

ଫଳରେ କୃଷକମାନଙ୍କୁ ଉତାଦନ ସଂରକ୍ଷଣ ଓ ବିକ୍ରିର ସୁବିଧା ମିଳିପାରିବ

ଏହି ବୈଠକରେ ମୁଖ୍ୟତଃ ରାଜ୍ୟରେ ବର୍ଉମାନ ବାମପନ୍ତୀ ସନ୍ତାସବାଦ ସ୍ତୈତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା